ପିଏମ୍ ଆଫ୍ରିକା ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପାଞ୍ଚଦିନିଆ ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଅପରାହୁରେ ରୁଆଣ୍ଡା ରାଜଧାନୀ କିଗାଲି ଅଭିମୁଖେ ଯାତ୍ରା କରିବେ ରୁଆଣ୍ଡାକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଗସ୍ତ ହେବ ତାଙ୍କ ଗସ୍ତକାଳରେ ସେ ରୁଆଣ୍ଡା ରାଷ୍ଟ୍ରପତି ପଲ୍ କଗାମିଙ୍କ ସହ ପ୍ରତିନିଧ୍ୟମଣ୍ଡଳ ସ୍ତରୀୟ କଥାବାର୍ଭା କରିବେ ଓ ଭାରତୀୟ ସମ୍ପ୍ରଦାୟର ଲୋକମାନଙ୍କ ସହ ବାର୍ତ୍ତାଳାପ କରିବେ

ତାଙ୍କ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଉଗାଣ୍ଡା ଗସ୍ତ କରିବେ

ଶ୍ରୀ ମୋଦି ତାଙ୍କ ଗସ୍ତର ତୃତୀୟ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚବେ ସେଠାରେ ସେ ଦଶମ ବ୍ରିକ୍ସ ଶିଖର ବୈଠକରେ ଅଂଶଗ୍ରହଣ କରିବେ ପିଏମ୍ ତିଲକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ସଂଗ୍ରାମୀ ବାଲ୍ ଗଙ୍ଗାଧର ତିଲକଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ତାଙ୍କ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ଲୋକମାନ୍ୟ ତିଲକ କୋଟି କୋଟି ଭାରତୀୟଙ୍କ ମଧ୍ୟରେ ଦେଶପ୍ରେମ କାଗ୍ରତ କରାଇଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ବାଲ୍ ଗଙ୍ଗାଧର ତିଲକ ସବୁବର୍ଗର ଲୋକମାନଙ୍କୁ ପ୍ରବର୍ତ୍ତାଇବାରେ ସଫଳ ହୋଇଥିଲେ ଓ ଭାରତର ଜନସାଧାରଣଙ୍କୁ ଏହାର ଗୌରବମୟ ଅତୀତ ସହ ଜଡ଼ିତ କରିବାରେ ମୁଖ୍ୟ ଭୂମିକା ନେଇଥିଲେ ସେ କହିଛନ୍ତି ଲୋକମାନ୍ୟ ତିଲକ ମଧ୍ୟ ଶିକ୍ଷା ପ୍ରତି ଅଧିକ ଗୁରୁତ୍ୱ ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦ୍ଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଭାରତମାତାର ଏହି ବୀର ସନ୍ତାନଙ୍କ ବଳିଦାନ ଯୋଗୁଁ ଭାରତୀୟମାନେ ଉପନିବେଶବାଦ ଶାସନରୁ ମୁକ୍ତ ହୋଇଥିଲେ ଭାରତର ପ୍ରତ୍ୟେକ ଲୋକ ତାଙ୍କର ସାହସରେ ଅନୁପ୍ରାଣିତ ହୋଇ ଆସୁଛନ୍ତି

ଶିନ୍ୟକାଳବେଳେ ପାର୍ଟି ନେତା ୱାଇଏସ୍ ଚୌଧୁରୀ ଓ ସିଏମ୍ ରମେଶ ଏହି ଦାବି କରିଥିଲେ ପୂର୍ବରୁ କଂଗ୍ରେସର ଆନନ୍ଦ ଶର୍ମା ସରକାର ରାଜନୈତିକ ପ୍ରତିଶୋଧ ପରାୟଣତାର ବଶବର୍ତ୍ତୀ ହୋଇ ସିବିଆଇ ଇଡି ଓ ଆଇବି ଭଳି ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର କରୁଥିବାର ଅଭିଯୋଗ କରିଥିଲେ ଶାସକ ପକ୍ଷରୁ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ବିଜୟ ଗୋଏଲ୍ଙ୍କ ସମେତ ବହୁ ସଦସ୍ୟ ଏହାର ପ୍ରତିବାଦ କରିଥିଲେ ତାଙ୍କର ମନ୍ତବ୍ୟକୁ ଗୁରୁତ୍ୱର ସହ ଗ୍ରହଣ କରି ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ କହିଥିଲେ ତଦନ୍ତକାରୀ ସଂସ୍ଥାଗୁଡ଼ିକର ନୈତିକତାକୁ ନଷ୍ଟ କରାଯିବା ଉଚିତ ନୁହେଁ ତେଲୁଗୁ ଦେଶମ୍ ପାର୍ଟି ସଦସ୍ୟମାନଙ୍କର ଉଲ୍ଲେଖ କରି ଅଧ୍ୟକ୍ଷ କହିଥିଲେ ସେମାନଙ୍କର ନୋଟିସ୍ ଉପରେ ଆସନ୍ତାକାଲି ଆଲୋଚନା ହେବ ମଧ୍ୟାହୁର ମ୍ବଲତବୀ ପରେ ରାଜ୍ୟସଭାରେ ପୁନର୍ବାର ଆଲୋଚନା ଆରମ୍ଭ ହୋଇଥିଲା ପିଡିପି ଏମ୍ପି ପ୍ରୋଟେଷ୍ଟ ତେଲୁଗୁ ଦେଶମ୍ ପାର୍ଟି ଏମ୍ପିମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ ଦାବିରେ ପାର୍ଲାମେଣ୍ଟରେ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରତିବାଦ କରିଛନ୍ତି ସେମାନେ ପାର୍ଲାମେଙ୍କ ଭିତରେ ଓ ବାହାରେ ପ୍ରତିବାଦ ଜାରି ରଖିବେ ବୋଲି କହିଛନ୍ତି ଗଭର୍ଣ୍ଣମେଣ୍ଟ ଲିଚିଂ ଉତ୍ୟକ୍ତ ଲୋକମାନଙ୍କଦ୍ୱାରା ଇଚ୍ଛାନୁସାରେ ବିଚାର କରାଯାଇ ପ୍ରାଣଦଣ୍ଡ ଦିଆଯିବା ଓ ହିଂସାତ୍କକ ଦଶ୍ଡ ଦିଆଯିବା ଘଟଣାଗୁଡ଼ିକୁ ଦଶ୍ଡନୀୟ ଅପରାଧର ପରିସରଭ୍ରକ୍ତ କରିବା ସକାଶେ ସରକାର ଭାରତୀୟ ପିଙ୍ଗଳ ଆଇନରେ ସଂଶୋଧନ କରିବା ବିଷୟ ବିଚାର କରୁଛନ୍ତି ଜଣେ ବରିଷ୍ଣ ସରକାରୀ ଅଫିସର କହିଛନ୍ତି ଏକ ଚିଠା ଆଇନ ପ୍ରଶୟନ ଅନ୍ୟ ଏକ ବିକ୍ସ ହୋଇପାରିବ

ଅଫିସର ଜଣକ କହିଛନ୍ତି ସରକାର ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶର ପରୀକ୍ଷା ନିରୀକ୍ଷା କରୁଛନ୍ତି ଏସ୍ସି ରାଜସ୍ଥାନ ଅଲ୍ୱାର୍ରେ ସମ୍ପ୍ରତି ଉତ୍ତ୍ୟକ୍ତ ଲୋକମାନଙ୍କଦ୍ୱାରା କରାଯାଇଥିବା ହିଂସା ଘଟଣାରେ ରାଜସ୍ଥାନ ସରକାରଙ୍କ ବିରୁଦ୍ଧରେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ଲୋଡ଼ି ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍କୋର୍ଟ ରାଜି ହୋଇଛନ୍ତି ସୁପ୍ରିମ୍କୋର୍ଟ ଏ ସଂକ୍ରାନ୍ତରେ ରାୟ ଦେଇଥିବା ସତ୍ତ୍ୱେ ଉତ୍ତ୍ୟକ୍ତ ଲୋକ ଓ ଗୋରକ୍ଷକମାନଙ୍କଦ୍ୱାରା ଏଭଳି ଘଟଣାମାନ ଘଟୁଛି

ସୁପ୍ରିମ୍କୋର୍ଟଙ୍କ ରାୟକୁ ଅକ୍ଷରେ ଅକ୍ଷରେ ପାଳନ କରିବାପାଇଁ ନିର୍ଦ୍ଦେଶ ଦେବାଲାଗି ଆବେଦନକାରୀ ଅନୁରୋଧ କରିଥିଲେ ଚଳିତ ମାସ ପ୍ରାରମ୍ଭରେ ସୁପ୍ରିମ୍କୋର୍ଟ ଏଭଳି ଘଟଣାଗୁଡ଼ିକୁ ରୋକିବା ଲାଗି ନୃଆ ଆଇନ ପ୍ରଣୟନ କରିବା ସକାଶେ ପାର୍ଲାମେଣ୍ଟକୁ କହିଥିଲେ

ପ୍ରଧାନ ବିଚାରପତି ଦୀପକ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠକୁ ଆଟର୍ଷ୍ଣ କେନେରାଲ୍ କେକେ ବେଣୁଗୋପାଳ ଏହା କହିଛନ୍ତି ଏଥିପାଇଁ କୋର୍ଟ ସରକାରଙ୍କର ସହାୟତା ଲୋଡ଼ିଥିଲେ ଆଟର୍ଷ୍ଣି ଜେନେରାଲ୍ କହିଛନ୍ତି ଏହି ପ୍ରକ୍ରିୟାକୁ ପରେ ସମୀକ୍ଷା କରାଯାଇ ଏଥିରେ ସୁଧାର କରାଯିବ ଖଖପୀଠ ପିଆଇଏଲ୍ ଦାଖଲ କରିଥିବା ଓକିଲ ଇନ୍ଦିରା ଜୟସିଂଙ୍କ ସମେତ ସବୁ ପକ୍ଷକୁ ସେମାନଙ୍କର ମତାମତ ଆଟର୍ଶ୍ଣି ଜେନେରାଲ୍ଙ୍କୁ ଜଣାଇବାପାଇଁ କହିଛନ୍ତି ଶ୍ରୀ ବେଣୁଗୋପାଳ ସମସ୍ତଙ୍କ ମତାମତକୁ ଏକାଠି କରି ସୁପ୍ରିମ୍କୋର୍ଟରେ ଜଣାଇବେ ଓ ପରେ ସୁପ୍ରିମ୍କୋର୍ଟ ଏହାକୁ ମଞ୍ଜୁରି ପ୍ରଦାନ କରିବେ

ଏହାଦ୍ୱାରା ଆହୁରି ଅଧିକ ଲୋକ ଏହି ଯୋଜନାର ସୁବିଧା ଲାଭ କରିପାରିବେ

ଏସ୍ସି ଯନ୍ତର୍ ମନ୍ତର୍ ସୁପ୍ରିମ୍କୋର୍ଟ କହିଛନ୍ତି ନୂଆଦିଲ୍ଲୀର ଯନ୍ତର୍ ମନ୍ତର୍ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ଓ ଧାରଣା ଦେବାକୁ ସମ୍ପର୍ଣ୍ଣରୂପେ ନିଷେଧ କରାଯାଇ ପାରିବ ନାହିଁ ଜଷ୍ଟିସ୍ ଏକେ ସିକ୍ରି ଓ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଏଭଳି କାର୍ଯ୍ୟକ୍ରମଗୁଡ଼ିକ ପାଇଁ ଅନୁମତି ଦେବା ସକାଶେ ନିର୍ଦ୍ଦେଶାବଳୀ କାରି କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଖଣ୍ଡପୀଠ କହିଛନ୍ତି ବିକ୍ଷୋଭ ପ୍ରଦର୍ଶନ ଅଧିକାର ଓ ଲୋକମାନଙ୍କର ଶାନ୍ତିରେ ବଞ୍ଚବା ଅଧିକାର ମଧ୍ୟରେ ଏକ ସନ୍ତୁଳନତା ରକ୍ଷା କରିବା ଆବଶ୍ୟକ ମଜଦ୍ରର୍ କିଷାନ ଶକ୍ତି ସଙ୍ଗଠନର ଆବଦେନ ସମେତ କାତୀୟ ସବୁଜ ଟ୍ରିବ୍ୟୁନାଲର ନିଷ୍ପଭିକୁ ଚ୍ୟାଲେଞ୍ଜ କରି ହୋଇଥିବା ଅନେକ ଆବେଦନର ଶୁଣାଣି କରି ସୁପ୍ରିମ୍କୋର୍ଟ ଏହି ରାୟ ଦେଇଛନ୍ତି ଯନ୍ତର୍ ମନ୍ତର୍ଠାରେ ସବୁ ପ୍ରକାର ବିକ୍ଷୋଭ ପ୍ରଦର୍ଶନକୁ ନିଷେଧ କରିବା ଲାଗି ଜାତୀୟ ସବୁଜ ଟ୍ରିବ୍ୟୁନାଲ୍ ନିଷ୍କର୍ତ୍ତି ନେଇଥିଲା

ମୁଖ୍ୟମନ୍ତ୍ରୀ ଗତକାଲି ସଙ୍କଟ ପରିଚାଳନା ଗୋଷ୍ଠୀ ବୈଠକରେ ଅଧ୍ୟକ୍ଷତା କରି କୃଷକମାନଙ୍କୁ ଲାଭ ପହଞ୍ଚାଇବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାଲାଗି କର୍ମକର୍ତ୍ତାମାନଙ୍କ ନିର୍ଦ୍ଦେଶ ଦେଇଛନ୍ତି

କିନ୍ତୁ ଏହି ଶିଖର ବୈଠକକୁ ଆମେରିକାର ମୁଖ୍ୟ ଗଣମାଧ୍ୟମ ଗୁରୁତ୍ୱ ପ୍ରଦାନ କରୁ ନାହିଁ ଟ୍ୱିଟ୍ କରି ଶ୍ରୀ ଟ୍ରମ୍ପ୍ କହିଛନ୍ତି ଫେକ୍ ନ୍ୟୁଜ୍ ମାଧ୍ୟମରେ ଶିଖର ବୈଠକକୁ ଅସଫଳ ଦର୍ଶାଇବାପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି ୟୁଏସ୍ ଇରାନ୍ ଆମେରିକା ଓ ଇରାନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପ୍ ଓ ଇରାନ ରାଷ୍ଟ୍ରପତି ହାସନ୍ ରୋହାନୀଙ୍କ ମଧ୍ୟରେ କଟ୍ ଚେତାବନୀମାନ ବିନିମୟ ହୋଇଛି ଶ୍ରୀ ଟ୍ରମ୍ପ୍ ଟ୍ୱିଟ୍ କରି କହିଛନ୍ତି ଇରାନ୍ ଯଦି ଆମେରିକା ପ୍ରତି ବିପଦ ସୃଷ୍ଟି କରେ ତେବେ ତାହାକୁ ଏହାର କୁପରିଣାମ ଭୋଗ କରିବାକୁ ପଡ଼ିବ ଅନ୍ୟପକ୍ଷରେ ଗତକାଲି ଶ୍ରୀ ରୋହାନୀ କହିଥିଲେ ଇରାନ୍ ସହ ଯେକୌଣସି ଯୁଦ୍ଧ ମହାଯୁଦ୍ଧର ମୂଳଦୁଆ ପକାଇବ

ହକି ଟିମ୍ର ପ୍ରଦର୍ଶନ ଉପରେ ଭାରତୀୟ ମୁଖ୍ୟ କୋଚ୍ ସନ୍ତୋଷ ପ୍ରକାଶ କରିଛନ୍ତି